ସମୟରେ ଘାଟି ଅତିକ୍ରମ କରୁଥିଲା ଘନକୁହୁଡି ଯୋଗୁଁ ଏହା ଦୁର୍ଘଟଣା ଗ୍ରସ୍ଠ ହୋଇଥିବା ପ୍ରାଥମିକ ତଦନ୍ତରୁ କଶାପଡିଥିବା ପୋଲିସ କହିଛନ୍ତି ଦୁର୍ଘଟଶା ଖବର ପାଇ ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବାହିନୀ ପୋଲିସ ବାହିନୀ ଓ ସ୍ଥାନୀୟ ଅଞ୍ଚଳବାସୀ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ

ସେମାନେ ହେଲେରାୟଗଡା ଜେକେପୁରର ବିଦ୍ୟୁତ ନାୟକ ରେଙ୍ଗାଲି ଚକପୁଟ ବଡଗାଁର ଝୁନୁ ବେହେରା କବିସ୍ର୍ଯ୍ୟ ନଗର ବାଲ୍ୟାସରା ଗାଁର କରିସ୍କା ନାୟକ କରପଡା ଗାଁର ସୁବାସିନୀ ମହାରଣା ପୁରୁଷୋଉମପୁର କୁସାଳାପଲ୍ଲୀ ଗାଁର ରମେଶ ବେହେରା ବ୍ରହ୍କପୁର ପାଣ୍ଡବ ନଗରର ସୁନୀଲ ନାୟକ ରାୟଗଡାର ସଂଘମିତ୍ରା ମହାପାତ୍ର ଏବଂ ତାଙ୍କ ଝିଅ ଅନ୍ୱେଷା ମହାପାତ୍ର

ଏ ନେଇ ପରିବହନ ସଚିବ ସଞୀବ ପଶ୍ତା ସ୍ଚନା ଦେଇଛନ୍ତି

ମୁଖପଦ୍ ସହିତ ପଦ୍ ପାଖୁଡା ବେତ ନିର୍ମିତ ଓ ସୋଲ ପଦ୍ ଖଚିତ ଏକ ତ୍ରିକୋଣ ଟାହିଆ ଲାଗି କରାଯାଇଛି

ଏକ ମାସ ଧରି ସେ ଚିକିହାଧୀନ ଥିଲେ

ତାଙ୍ଙ ବିୟୋଗରେ ଆକାଶବାଶୀ ଓ ଦୂରଦର୍ଶନ କର୍ମଚାରୀଙ୍କ ମହଲରେ ଶୋକର ପ୍ରକାଶ ପାଇଛି

ଏକ ସ୍ୱତନ୍ତ୍ ନିୟନ୍ତ୍ରଶ କକ୍ଷ ମଧ ପଲମୋନାରୀ ମେଡିସିନ ବିଭାଗର କାର୍ଯ୍ୟାରମ୍ଠ କରିଛି